ଟେଲିଭିଜନରେ ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି ଏହା ଏକ ଅତୁଳନୀୟ ସଫଳତା

ମାତ୍ର ତିନିମିନିଟ୍ ଭିତରେ ଏହି ମିଶନ୍ ସଂପ୍ରର୍ଷ୍ଡ ହୋଇଥିବାର ସେ କହିଛନ୍ତି

ତେବେ ଦିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକୁ ଆଜି ଯାଞ୍ କରାଯାଉଛି

ସ୍ଚନା ଅନୁଯାୟୀ କାହାରି ପ୍ରାର୍ଥୀପତ୍ର ନାକଚ ହୋଇ ନ ଥିବା ଜଣାପଡ଼ିଛି

ନିର୍ବାଚନ ଅବସରରେ ତଥ୍ୟ ଓ ହିସାବ ହୀନ ଲକ୍ଷାଧିକ ଟଙ୍କା ଚାଲାଶ ଘଟଣା ଚର୍ଚାର ବିଷୟ ହୋଇଛି

ସେମାନେ ଆଜି କଳାହାଣ୍ଡି ଜିଲ୍ଲାର ଶତାଧିକ ସମର୍ଥକଙ୍ଙ ସହ ଦଳ ଛାଡ଼ିଥିବା ଜଣାପଡ଼ିଛି

ଗୁରୁତର ବ୍ୟକ୍ତିଙ୍କୁ ଚିକିହାପାଇଁ ଡାକ୍ତରଖାନାରେ ଭର୍ଭି କରାଯାଇଛି

ଫଳରେ ସେଥିରେ ନିଆଁ ଲାଗିଯାଇଥିଲା

ଆକି ଅନୁଷିତ ଗ୍ରୀଷ୍କପ୍ରବାହର ମୁକାବିଲା ସଂକ୍ରାନ୍ତୀୟ ବୈଠକରେ ଏହି ନିଷ୍କଉ ନିଆଯାଇଛି

ଅନ୍ୟ ସ୍ଥାନରେ ପାଗ ଶୁଖଲା ରହିବ

ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଶିପାଗ ବିଭାଗ ପକ୍ଷର୍ କୁହାଯାଇଛି

ରାତିରୁ ଭୋର୍ ପର୍ଯ୍ୟନ୍ତ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଷିତ ହୋଇଥାଏ